ପିଏମ ଇଣ୍ଟରାକୁନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଷ୍ଟ୍ରର ସେବା ପାଇଁ ବିଜେପି ରାଜନୀତିରେ ଅବତୀର୍ଷ୍ଣ ହୋଇଥିବାବେଳେ ଅନ୍ୟ ଦଳମାନେ ବିଭାଜନ ପୂର୍ବକ ଶାସନ ଓ ଭୋଟବ୍ୟାଙ୍କ ସୃଷ୍ଟି କରିବାକୁ ଚାହାଁନ୍ତି ତାମିଲନାଡ଼ର ମୈଲାଦୃଥ୍ୱରାଇ ପେରାମ୍ବାଲ୍ତର୍ ଶିବଗଙ୍ଗା ଥେନି ଏବଂ ଭିରୁଧୁନଗରର ବିଜେପିର ବୁଥସ୍ତରୀୟ କର୍ମୀମାନଙ୍କ ସହ ଶ୍ରୀ ମୋଦି ଆକିଭିଡିଓ କନଫରେନ୍ସି ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ସ୍ୱବିଧାବାଦୀ ମେଣ୍ଟ ଓ ବଂଶାନ୍ଦବାଦୀ ଦଳଗ୍ରଡିକ ସେମାନଙ୍କର ନିଜର ସାମ୍ରାଜ୍ୟ ସ୍ଥାପନ କରିବାକୁ ଛାହୁଁଛନ୍ତି କିନ୍ତୁ ବିଜେପି ଜନସାଧାରଣଙ୍କ ସଶକ୍ତିକରଣ ଚାହୁଁଛି ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ସେ ଦୂଢ ଆଶାପୋଷଣ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସରକାରଙ୍କର ବିକାଶମୂଳକ କାର୍ଯ୍ୟକ୍ରମଗୁଡିକୁ ଆଗେଇ ନେବା ପାଇଁ ନିର୍ବାଚନ ବିଜେପି ଓ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଧାନମନ୍ତ୍ରୀ କହିଛନ୍ତି ତାମିଲନାଡୁ ଏହାର ବୟନଶିଳ୍ପ ପାଇଁ ପ୍ରସିଦ୍ଧ ଏବଂ ଏହି କ୍ଷେତ୍ରକୁ ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଶ୍ରୀ ମୋଦି ଆହୁରି କହିଛନ୍ତି ସହଜରେ ବ୍ୟବସାୟ କରିବା ବାତାବରଣ କେବଳ ଯେ ବଡ ବଡ କମ୍ପାନୀକୁ ସ୍ୱହାଉଛି ବୋଲି ଯେଉଁ ଭ୍ରାନ୍ତ ଧାରଣା ସୃଷ୍ଟି ହେଉଛି ତାହା ଠିକ୍ ନୁହେଁ ବରଂ ଏହା ଏମଏସଏମଇ ଓ କ୍ଷୁଦ୍ର ବ୍ୟବସାୟୀ ପାଇଁ ମଧ୍ୟ ବିଶେଷ ସହାୟକ

ସେମାନେ ଏହି କରିଡର ମାଧ୍ୟମରେ ବିନା ଭିସାରେ କର୍ତ୍ତାରପୁର ସାହିବ ଦର୍ଶନ କରିପାରିବେ

ଶ୍ରୀ ମୋଦୀ କହିଛନ୍ତି ସେ ଜଣେ ଯୋଦ୍ଧା ଦର୍ଶନିକ କବି ଓ ଗୁରୁ ଥିଲେ ଯିଏ କି ଶୋଷଣ ଓ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିଥିଲେ ତାଙ୍କର ବାଣୀ ଧର୍ମ ଓ ଜାତିପ୍ରଥାର ପରିପନ୍ତ୍ରୀ ଥିଲା ଗୁରୁଗୋବିନ୍ଦ ସିଂଙ୍କ ପ୍ରେମଶାନ୍ତି ଓ ଆତ୍କବଳୀର ବାର୍ତ୍ତା ଆଜି ମଧ୍ୟ ଗୁରୁତ୍ୱବହନ କରୁଛି

ମକର ସଂକ୍ରାନ୍ତି ପୂର୍ବ ରାତିରେ ଲୋଡିପର୍ବ ପାଳନ କରାଯାଇଥାଏ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଆଜି ଲୋଡି ମକର ସଂକ୍ରାନ୍ତି ପୋଙ୍ଗଲ୍ ଭୋଗାଲି ବିହୁ ଉତ୍ତରାୟଣ ଓ ପୁଷ୍ ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏକ ବାର୍ତ୍ତାରେ ସେ କହିଛନ୍ତି ଦେଶବ୍ୟାପୀ ବିଭିନ୍ନ ଢଙ୍ଗରେ ଆଜି ଗୋଟିଏ ପର୍ବ ପାଳନ କରାଯାଉଛି ଲକ୍ଷ ଲକ୍ଷ କୃଷକ ସେମାନଙ୍କର କଠିନ ପରିଶ୍ରମ ପରବର୍ତ୍ତୀ ଫସଲ ଅମଳର ଏହି ପର୍ବକୁ ପାଳନ କରିବାର ଆଜି ହେଉଛି ପବିତ୍ର ଅବସର ଏହି ଅବସରରେ ସେ ସମସ୍ତଙ୍କ ମଧ୍ୟରେ ଭ୍ରାତୂଭାବର ବିକାଶ ସହ ଦେଶବାସୀଙ୍କ ସମୃଦ୍ଧି କାମନା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଲୋଡିପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ କଣାଇଛନ୍ତି ଗୁରୁ ଗୋବିନ୍ଦ ସିଂଙ୍କ ସ୍କାରକୀ ମୁଦ୍ରା ଉନ୍କୋଚନ କଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋଡିପର୍ବ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି ଏବଂ ଏହି ପର୍ବ କୃଷକମାନଙ୍କ ଜୀବନରେ ଆନନ୍ଦ ଭରିଦେବ ବୋଲି ଆଶା ପ୍ରକାଶ କରିଛନ୍ତି

ବିବାହିତ ମୁସଲମାନ ମହିଳାମାନଙ୍କ ଅଧିକାରକୁ ସ୍କରକ୍ଷିତ ରଖିବା ଏବଂ ତିନିତଲାକ ପ୍ରଥାକୁ ଏକ ଅପରାଧ ଭାବେ ବିବେଚନା କରିବା ଏହି ଅଧ୍ୟାଦେଶର ମୂଳଲକ୍ଷ୍ୟ

ନିଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଗୁଲାମନବୀ ଆଜାଦ ଏବଂ ଉତ୍ତର ପ୍ରଦେଶ ରାଜ୍ୟ କଂଗ୍ରେସ ଶାଖା ସଭାପତି ରାଜ ବବର ଆଜି ଲକ୍ଷ୍ମୌଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି ଗରିବ ଦଳିତ ସଂଖ୍ୟାଲଘ୍ର ଓ ପଛ୍ରଆବର୍ଗ ପାଇଁ କଂଗ୍ରେସ କିଛି କରିନାହିଁ ବୋଲି ଅଭିଯୋଗକୁ ଶ୍ରୀ ଆଜାଦ ଖଣ୍ଡନ କରିଛନ୍ତି ସେ କହିଛନ୍ତି ବିଭିନ୍ନ ଭାଗରେ ବିଭକ୍ତ ଦେଶକୁ କଂଗ୍ରେସ ହିଁ ଏକତା ସ୍ୱତ୍ରରେ ବାନ୍ଧିଛି ଭାଇସ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କୃଷି କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏକତ୍ରିତ ଉଦ୍ୟମ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଛନ୍ତି ହାଇଦ୍ରାବାଦ ଉପକଣ୍ଠ ସମ୍ସାବାଦଠାରେ ଆୟୋଜିତ ସଂକ୍ରାନ୍ତି ଉତ୍ସବ ଓ ସ୍ୱର୍ଷଭାରତୀ ଟ୍ରଷ୍ଟରେ ଦ୍ୱିତୀୟ ବାର୍ଷିକ ଉହବରେ ସେ ଉଦ୍ବୋଧନ ଦେଇଛନ୍ତି ସଂକ୍ରାନ୍ତକୁ କୃଷକମାନଙ୍କ ଉହବଭାବେ ବର୍ଷ୍ଣନା କରି ଶ୍ରୀନାଇଡୁ ପରିବର୍ତ୍ତନଶୀଳ କୃଷିକ୍ଷେତ୍ରର ଆବଶ୍ୟକତା ପୂରଣ ଉଦ୍ଦେଶ୍ୟରେ କୌଶଳ ବିକାଶ ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କୁ କହିଛନ୍ତି ଉସବରେ ଉଦ୍ବୋଧନ ଦେଇ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଉପଯ୍ୟକ୍ତ ଆର୍ଥକ ସହାୟତା ମାଧ୍ୟମରେ ଗ୍ରାମପଞ୍ଚାୟତ ଗ୍ରଡିକର ସଶକ୍ତିକରଣର ଆବଶ୍ୟକତା ରହିଛି

ପୋଲିସ ସ୍ରପରିନ୍ଟେଶ୍ଡେଣ୍ଟ ରାହଲ ରାଜ ଆକାଶବାଣୀକୁ କହିଛନ୍ତି ଯେରାଜପଥ ଉପରେ ଏକ ଦ୍ରତଗାମୀ ଟ୍ରକର ଟାୟାର ହଠାତ୍ ଫାଟିଯିବାର୍ତ ଏହା ଭାରସାମ୍ୟ ହରାଇ ଗୋଟିଏ ବସ୍ ସହିତ ଧକ୍କା ହୋଇଥିଲା ଦୂର୍ଘଟଣା ଘଟିବା ସମୟରେ ଗୋଟିଏ କାର ମଧ୍ୟ ଟ୍ରକ ସହିତ ପିଟି ହୋଇଯାଇଥିଲା ଏବଂ ତିନୋଟିଯାକ ଯାନ ଦୂର୍ଘଟଣାଗ୍ରସ୍ତ ହୋଇଥିଲେ

କ୍ନମ୍ଭମେଳା ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ବିଶ୍ୱପ୍ରସିଦ୍ଧ କ୍ୟୁମେଳା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ମଙ୍ଗଳବାରଦିନର ଏହି ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁମାନେ କ୍ୟୁମେଳା ସ୍ଥଳୀରେ ପହଞ୍ଚବା ଆରମ୍ଭ କରିଦେଇଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଯମୁନା ଓ ଗଙ୍ଗା ନଦୀ କୂଳରେ ଆୟୋଜକମାନେ ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ସ୍ୱତନ୍ତ ତମ୍ବୁ ନଗରୀ ସୃଷ୍ଟି କରିଛନ୍ତି ବ୍ୟାଡମିଣ୍ଟନ ପ୍ରିମିୟର ବ୍ୟାଡମିଙ୍କନଲିଗ୍ ଚତୁର୍ଥ ସିଜିନ୍ର ଫାଇନାଲରେ ଦୁଇଥରର ରନର୍ସ ଅପ୍ ମୁମ୍ବାଇ ରକେଟ୍ସ ଓ ଗତଥରର ରନର୍ସ ଅପ୍ ବେଙ୍ଗାଲୁର ରାପଟର୍ସ ମଧ୍ୟରେ ମୁକାବିଲା ହେଉଛି ବେଙ୍ଗାଲୁରର କାନ୍ତିରଭା ଇଣ୍ଡୋର ଷ୍ଟାଡିୟମଠାରେ ବର୍ତ୍ତମାନ ଏହି ମ୍ୟାଚ କାରି ରହିଛି ଭାରତ ଏକନ୍ୟର ଖେଳାଳି କିଦାୟି ଶ୍ରୀକାନ୍ତ ବେଙ୍ଗାଲୁର ଦଳର ନେତୃତ୍ୱ ନେଉଥିବାବେଳେ ମୁମ୍ବାଇ ଦକର ଅଧିନାୟକ ଅଛନ୍ତି ଭାରତର ଦୁଇନମ୍ଘର ଖେଳାଳି ସମୀର ବର୍ମା

ସେମିଫାଇନାଲରେ ମୁମ୍ବାଇ ହାଇଦ୍ରାବାଦ ହଣ୍ଟର୍ସକୁ ପରାସ୍ତ କରିଥିବାବେଳେ ବେଙ୍ଗାଲ୍ରୁ ଅଓ୍ୱଧ୍କୁ ହରାଇଥିଲା

ଏହି ମ୍ୟାଚରେ ଜିତିଲେ ଭାରତ ପ୍ରଥମ କରି ଟୁର୍ଣ୍ଣାମେଣ୍ଟରେ ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବ